ପିଏମ୍ ଟ୍ରମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୟର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ଙ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିବେ ଦ୍ୱିପକ୍ଷିୟ ସମ୍ପର୍କର ବିସ୍ତୃତ ପୂଷ୍ଠଭୂମି ଉପରେ ଉଭୟ ନେତା ବିଚାର ବିମର୍ଷ କରିବାର ସମ୍ଭାବନା ରହିଛି ଏହାଛଡ଼ା ପ୍ରଧାନମନ୍ତ୍ରୀ ଭାରତ ପ୍ରଶାନ୍ତ ଦ୍ୱିପପୁଞ୍ଜର ନେତ୍ନବୃନ୍ଦଙ୍କ ସହ ଏକ ବୈଠକରେ ଯୋଗ ଦେବେ ଜାତିସଂଘକୃ ସେ ଗାନ୍ଧି ସୌର ପାର୍କ ମଧ୍ୟ ଭେଟିଦେବେ

ଏହାଛଡ଼ା ପ୍ରଧାନମନ୍ତ୍ରୀ ବିଲ୍ ମେଲିଣ୍ଡା ଗେଟ୍ ଫାଉଶ୍ଡେସନ୍ ପକ୍ଷରୁ ସ୍ୱଚ୍ଚ ଭାରତ ଅଭିଯାନ ପୁରସ୍କାର ଗ୍ରହଣ କରିବେ ଗଭ୍ ଓନିୟନ୍ ପ୍ରାଇଜ୍ ସରକାର ଆଜି କହିଛନ୍ତି ପିଆଜର ମୂଲ୍ୟବୃଦ୍ଧି ଏକ ସାମୟିକ ସମସ୍ୟା ଏବଂ ସରକାର ଏହି ସ୍ଥିତିର ଗଭୀର ଭାବେ ଅନୁଧ୍ୟାନ କରୁଛନ୍ତି ଆଜି ନ୍ନଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ପ୍ରଶାସନ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ୍ କହିଛନ୍ତି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା ଦ୍ୱାରା ପିଆଜର ଉପଲହ୍ଧତା ଅସ୍ଥାୟୀ ଭାବେ ହ୍ରାସ ପାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ଦୀପକ ଗ୍ରପ୍ତା ଓ ସଞ୍ଜିବ ଖାନ୍ତାଙ୍କ ନେଇ ଗଠିତ ବେଞ୍ ମହାରାଷ୍ଟ୍ର ସରକାର ଚ୍ୟାଲେଞ୍ଜ କରିଥିବା ବମ୍ବେ ହାଇକୋର୍ଟ୍ର ଆଦେଶକୁ କାୟମ୍ ରଖିଛନ୍ତି

କୋର୍ଟ୍ ପ୍ୟାରେଣ୍ଟସ୍ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସବୁ ସନ୍ତାନସନ୍ତତିମାନେ ସେମାନଙ୍କର ପିତାମାତାଙ୍କର ସମାନ ଭାବରେ ଭରଣପୋଷଣ ଏବଂ ଏ ସମ୍ପର୍କୀତ କର୍ତ୍ତବ୍ୟକ୍ ବିଭାଜିତ କରିପାରିବେ ନାହିଁ

ଆବେଦନକାରୀ ଦର୍ଶାଇଥିଲେ ଯେ ତାଙ୍କର ଦୁର୍ବଳ ଆର୍ଥକ ସ୍ଥିତିକୁ ବିଚାରକୁ ନ ନେଇ ଟ୍ରାଇବ୍ୟୁନାଲ୍ ଏହି ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ

ଆର୍ବିଆଇ ପିଏମ୍ସି ପଞ୍ଜାବ ଓ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ୍ ପିଏମ୍ସି ଲିମିଟେଡ୍ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି ଆର୍ବିଆଇ ନିର୍ଦ୍ଦେଶରେ ଏହି ବ୍ୟାଙ୍କ୍ର ଜମାଧାରୀମାନଙ୍କୁ ଏକ ହଜାରରୁ ଅଧିକ ଟଙ୍କା ସେମାନଙ୍କ ସେଭିଂ ଆକାଉଣ୍ଟ ଓ କରେଣ୍ଟ ଆକାଉଣ୍ଟରୁ ଉଠେଇବା ଉପରେ କଟକଣା ଲଗାଯାଇଛି

ତେବେ ଆର୍ବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶନାମାରୁ ବ୍ୟାଙ୍କ୍ର ଲାଇସେନ୍ସ ରଦ୍ଦ ହୋଇଯାଇଛି ଭାବିବା ଉଚିତ୍ ନୁହେଁ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା କଟକଣା ସହିତ ଏହି ବ୍ୟାଙ୍କ୍ ତାର କାର୍ଯ୍ୟ ଜାରି ରଖିବ ଆର୍ବିଆଇ ପକ୍ଷରୁ ଜାରି ଏକ ପ୍ରେସ୍ ବିବୂଭିରେ କୁହାଯାଇଛି ଯେ ପିଏମ୍ସି ବ୍ୟାଙ୍କ୍ ଏବେ କୌଣସି ରଣ ବା ଅଗ୍ରୀମ ପ୍ରଦାନ କରିପାରିବ ନାହିଁ ଏବଂ କୌଣସି ଜମା ମଧ୍ୟ ଗ୍ରହଣ କରିପାରିବ ନାହିଁ କଟକଣା ଲଗାଯାଇଥିବା ସମୟରେ ବ୍ୟାଙ୍କ୍ ତାର କୌଣସି ସମ୍ପଭି ବିକ୍ରି କରିପାରିବ ନାହିଁ ବୋଲି ମଧ୍ୟ ଆର୍ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି

ଶ୍ରୀ ନାୟକ କହିଛନ୍ତି ଆୟୁଷ ନେଟ୍ୱାର୍କ ସମଗ୍ର ଦେଶରେ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ଆୟୁଷ ସେବାର ଉପଲହ୍ଧତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଆୟୁଷ ନେଟୱାର୍କକ୍ ସମ୍ପ୍ରସାରିତ କରିବା ପାଇଁ ଲକ୍ଷ୍ୟ ରଖିଥିବା 'ଆୟୁଷ ମନ୍ତ୍ରଣାଳୟ ଜାତୀୟ ଆୟୁଷ ମିଶନ୍' ହେଉଛି ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ ଶ୍ରୀ ନାୟକ କହିଛନ୍ତି ରାଜସ୍ଥାନ ଓଡ଼ିଶା ଓ ଝାଡ଼ଖଣ୍ଡରେ ତିନୋଟି ଆୟୁଷ ହସ୍କିଟାଲ୍ ପ୍ରତିଷ୍ଠା କରାଯାଇଛି

ଆର୍ଥକ୍ୱେକ୍ ପାକିସ୍ତାନର କେତେକ ଅଞ୍ଚଳରେ ଭୂମିକମ୍ପ ହେବା ଫଳରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଏବଂ ଉତ୍ତରଭାରତର କେତେକ ସ୍ଥାନରେ ଆକି ସନ୍ଧ୍ୟାରେ ଭୂକମ୍ପ୍ ଅନୁଭୂତ ହୋଇଛି ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭାରତ ପାକିସ୍ତାନ ଜାନ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି

ଇସଲାମାବାଦ୍ ପେଶାୱାର୍ ରାଓ୍ୱଲପିଣ୍ଡି ଏବଂ ଲାହୋର ସମେତ ପାକିସ୍ତାନର କେତେକ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଛି

ଜେ ଆଣ୍ଡ କେ ଏବି ଆୟୁଷ୍କାନ୍ ଭାରତ ପ୍ରଧାନମନ୍ତ୍ରୀ କନଆରୋଗ୍ୟ ଯୋଜନା ଅଧୀନରେ ସର୍ବାଧିକ ସ୍ୱର୍ଷ୍ଣ କାର୍ଡ୍ ବଣ୍ଟନ କ୍ଷେତ୍ରରେ ଜାମ୍ମୁ କାଶ୍ମୀର ଦେଶର ପ୍ରଥମ ରାଜ୍ୟ ହୋଇଛି

ମହା ବାଇ ପୋଲ୍ ମହାରାଷ୍ଟ୍ରର ସତାରା ସଂସଦୀୟ ନିର୍ବାଚନ ମଣ୍ଡଳୀର୍ତ୍ତିନି ଥର ବିଜୟୀ ହୋଇଥିବା ଏନ୍ସିପି ପ୍ରାର୍ଥୀ ଉଦୟନ୍ ରାଜେ ଭୋସଲେ ଇସ୍ତଫା ଦେବା ପରେ ଭାରତୀୟ ନିର୍ବାଚନ କମିଶନ୍ ସେହି ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ମାସରେ ସେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଘୋଷଣା କରିଥିଲେ ବିଜେପି ଶିବସେନା ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାତିଲ ଆଜି କହିଛନ୍ତି ଶିବସେନା ସହିତ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଖୁବ୍ ଶୀଘ୍ର ମେଣ୍ଢ ସମ୍ପର୍କୀତ ସବିଶେଷ ସୂଚନା ଦେବେ ମୁମ୍ବାଇରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ପାତିଲ୍ କହିଛନ୍ତି ଦଳର ରାଜ୍ୟଶାଖା ମେଣ୍ଟ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ମୁଖ୍ୟ ଅମିତ ଶାହାଙ୍କ ସହିତ ମଧ୍ୟ ଆଲୋଚନା କରୁଛି

ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ନେତା ନାରାୟଣ ରାଣେ ଓ ତାଙ୍କର ଦୁଇ ପୁଅଙ୍କୁ ବିଜେପିରେ ସାମିଲ କରିବାର ସମ୍ଭାବନା ସଂପର୍କରେ ଶ୍ରୀ ପାତିଲ୍ କହିଛନ୍ତି ଆସନ ବୁଝାମଣା ପ୍ରକ୍ରିୟା ଚୃଡ଼ାନ୍ତ ହେବା ପରେ ଏ ସମ୍ପର୍କରେ ନିଷ୍ପଭି ନିଆଯିବ

ଦାଉନିଂ ଷ୍ଟ୍ରିଟ୍ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଏହା କୋର୍ଟ୍ ଆଦେଶର ତର୍କମା ଚଳାଇଛି ସୁପ୍ରିମ୍କୋର୍ଟର ଅଧ୍ୟକ୍ଷ ଲେଡି ହେଲ୍ ତାଙ୍କର ଚୃଡ଼ାନ୍ତ ରାୟରେ କହିଛନ୍ତି ସଂସଦକୁ ମୁଲତବୀ କରିବା ପାଇଁ ମହାରାଣୀଙ୍କୁ ପରାମର୍ଶ ଦେବା ବିଧିସମ୍ମତ ନୁହେଁ କାରଣ ପାର୍ଲାମେଣ୍ଟର କ୍ଷମତାକୁ ଏହା କ୍ଷୁର୍ଣ୍ଣ କରୁଛି

ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ପରିଷଦ ଏନ୍ଏସ୍ଏସ୍ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଗୋଷୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଏହି କାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଥାଏ